ଆଗକୁ ଶୀତର ପ୍ରକୋପ ବଢ଼ିବା ନେଇ ପାଶିପାଗ ବିଭାଗର ଅନୁମାନ

ଏହାବ୍ୟତୀତ ମୋ ବସ୍ ସେବାକୁ ଆହୁରି ଉନ୍ନତ କରାଯିବ ବୋଲି ମନ୍ତୀ କହିଛନ୍ତି

ଦୀର୍ଘ ଦିନ ଧରି ଚାଲିଥିବା କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ସ୍ତାୟୀ ବେଞ୍ଚ ପ୍ରତିଷା ଦାବି ପାଇଁ ଆକି ଜିଲ୍ଲା ଓକିଲ ସଂଘ କେବଳ କୋର୍ଟ ବର୍ଜନ କରିବାପାଇଁ ନିଷ୍ବଉଁ ନେଇଛନ୍ତି

କରୋନା ସନ୍ଦେହରେ ଆଉ ଜଣେ ଚୀନ୍ ଫେରନ୍ତା ଯୁବକ କଟକ ଏସ୍ସିବି ମେଡିକାଲ୍ରେ ଭର୍ଉ ହୋଇଛନ୍ତି

ଭାରତ ଫେରିବା ପରେ ବେଙ୍ଗାଲୁରୁରେ ଥଣ୍ତା ଓ ଜ୍ୱରର ଶିକାର ହୋଇଥିଲେ ସେଠାରୁ ଓଡ଼ିଶା ଫେରିବା ପରେ ତାଙ୍ଙୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ତାଙ୍ଙଠାରେ କରୋନା ଭୂତାଶୁ ଥିବା ସନ୍ଦେହ କରାଯାଉଛି

ଆହତମାନଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଛି